ଓଡ଼ିଶା ସରକାର ଛାତ୍ରଛାତ୍ରୀମାନଙ୍କ ମଧ୍ଧରେ ବୈଙ୍କାନିକ ମନୋଭାବ ବୃଦ୍ଧିପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି

ଗତକାଲି ଭୁବନେଶ୍ୱରଠାରେ ବିଭାଗୀୟ ଶାସନ ସଚିବ ସୁଭା ଶର୍ମା ଏହି ସ୍ଟଚନା ଦେଇଛନ୍ତି

ଫଳରେ ସରକାରୀ ଓ ବେସରକାରୀ କାର୍ଯ୍ୟ ବନ୍ଦ୍ ରହିଛି